ରାଜ୍ୟସଭାରେ ଆଜି କାର୍ଯ୍ୟଧାରା ଆରମ୍ଭ ହେବାମାତ୍ରେ ବାମପନ୍ତ୍ରୀ ଦଳ ଆମ୍ଆଦମୀ ପାର୍ଟି ଓ କଂଗ୍ରେସ ସଦସ୍ୟମାନେ ଜେଏନ୍ୟୁ ଓ ଜାନ୍ମକାଶ୍ମୀର ପରିସ୍ଥିତି ପ୍ରସଙ୍ଗ ଉତ୍ଥାପନ କରିବାକୁ ପ୍ରଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏଥିପାଇଁ ଅନୁମତି ଦେଇ ନଥିଲେ

ଜେଏନ୍ୟୁ ଛାତ୍ରଛାତ୍ରୀମାନେ ଫି'ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ପୂର୍ବରୁ ଜିମ୍ଭାଓ୍ୱେ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ବିୟୋଗ ଉପରେ ରାଜ୍ୟସଭାରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଅଭିଜିତ ବାନାର୍ଜୀ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବାରୁ ତାଙ୍କୁ ରାଜ୍ୟସଭା ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ଏହା ଭାରତ ପାଇଁ ଏକ ଗୌରବର ବିଷୟ ବୋଲି ଅଧ୍ୟକ୍ଷ କହିଥିଲେ

ସେହି ସନ୍ତାସବାଦୀମାନେ ବିଭିନ୍ନ ସନ୍ତାସବାଦୀ କାର୍ଯ୍ୟରେ ଜଡ଼ିତ ଥିଲେ ଅରିହଲ ଅଞ୍ଚଳରେ ଏକ ବିସ୍ଫୋରଣ ଘଟଣାରେ ସେମାନଙ୍କର ହାତଥିବାର ନିରାପଭାବାହିନୀ ସୂତ୍ରରେ କୁହାଯାଇଛି ସେହି ବିସ୍ଫୋରଣରେ ଦୁଇଜଣ ସେନାବାହିନୀ ଜବାନ ଶହିଦ ହୋଇଥିଲେ ଓ ବହୁ ଜବାନ ଆହତ ହୋଇଥିଲେ ଇତିମଧ୍ୟରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଲାରେଟ୍ ଦୁଇଜଣ ହିଜବୁଲ ମୁକାହିଦ୍ଦିନ ସନ୍ତାସବାଦୀଙ୍କର ସ୍ଥାବର ସମ୍ପତ୍ତି ଅଚଳ କରିଛି ସେମାନେ ସନ୍ତାସବାଦୀ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଉଥିଲେ

ଏହାବ୍ୟତୀତ କେଏନ୍ୟୁ ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଉତ୍ଥାପନ କରାଯାଇଥିଲା କଂଗ୍ରେସ ଡିଏମ୍କେ ଓ ବାମପନ୍ଥୀ ଦଳ ସଦସ୍ୟମାନେ ଆଜି ସକାଳେ ବାଚସ୍ୱତିଙ୍କ ଆସନ ନିକଟକ୍ ଚାଲିଯାଇ ସରକାରଙ୍କ ବିରୋଧରେ ସ୍କୋଗାନ ଦେବା ଆରମ୍ଭ କରିଥିଲେ ପାଟିତୁଣ୍ଡ ମଧ୍ୟରେ ସଭାକାର୍ଯ୍ୟ ଜାରି ରହିଥିଲା ବାଚସ୍କତି ଓମ୍ ବିର୍ଲା ସ୍କୋଗାନ ଦେଉଥିବା ସଦସ୍ୟମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ଚେତାବନୀ ଦେଇଥିଲେ

ଟ୍ୱିଟ୍ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସିଆଚୀନ୍ ଗ୍ଲେସିୟରରେ ତୁଷାର ସ୍କଳନରେ ମୃତ୍ୟୁବରଣ କରିଥିବା ଜବାନମାନଙ୍କ ବିୟୋଗରେ ସେ ମର୍ମାହତ ହୋଇଛନ୍ତି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଶୋକବାର୍ତ୍ତା ଜଣାଇ ସେ କହିଛନ୍ତି ସେମାନଙ୍କର ସୌର୍ଯ୍ୟ ଓ ଦେଶପାଇଁ ସେବାକୁ ସେ ଶତଶତ ପ୍ରଶାମ କରୁଛନ୍ତି

ଜଣେ ଜବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆଉଜଣେ ନିଖୋଜ ଥିବାର କୁହାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କଂଗ୍ରେସ ସଭାପତି ସୋନିଆଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନ୍ସାରୀ ଶକ୍ତିସ୍ଥଳଠାରେ ଇନ୍ଦିରାଗାନ୍ଧୀଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଚ୍ଛନ୍ତି ତୋମାର ସରସ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଗତକାଲି ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ଫିପିଓ ଗତକାଲି ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ଆନ୍ତର୍ଜାତିକ ନିୟମ ଦୃଷ୍ଟିରୁ ଇସ୍ରାଏଲ ଓ୍ୱେଷ୍ଟବ୍ୟାଙ୍କ ଅଧିକୃତ ଅଞ୍ଚଳରେ ବସତି ସ୍ଥାପନ କରିବା କାର୍ଯ୍ୟକୁ ଆମେରିକା ଏବେ ବେଆଇନ୍ ମନେ କର୍ରନାହିଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହ ୱେଷବ୍ୟାଙ୍କ ପ୍ରସଙ୍ଗରେ ଆମେରିକାର ଭୂମିକା ଏକ ଐତିହାସିକ ଭୂଲ୍ ଥିଲା ବୋଲି କହିଛନ୍ତି ଅନ୍ୟପକ୍ଷରେ ପାଲେଷ୍ଟାଇନ କର୍ତ୍ତ୍ୱପକ୍ଷ ଆମେରିକାର ଏହି ସଦ୍ୟତମ ଘୋଷଣାକୁ ଆନ୍ତର୍ଜତ୍ତିକ ନିୟମର ଲଙ୍ଘନ ବୋଲି କହିଛି

ଗତକାଲି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି

ଏସ୍ଏଲ୍ ପ୍ରେସିଡେଣ୍ଟ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷ ସମସ୍ତ ସରକାରୀ ଅନୁଷ୍ଠାନକୁ ଦେଶର ଜାତୀୟ ଚିହ୍ନକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବରୁ କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ପ୍ରତୀକ ବ୍ୟବହାର କରାଯାଉଥିଲା

ସେମାନଙ୍କୁ ସଡ଼କପଥ ପରିବର୍ତ୍ତେ ଆକାଶମାର୍ଗରେ ବଙ୍ଗଳାଦେଶ ପଠାଯିବ ସେମାନଙ୍କୁ ସୀମାସୁରକ୍ଷା ବଳର କବାନମାନେ ପ୍ରଥମେ ଗୌହାଟୀରୁ କୋଲକାତା ଆଣିବେ କୋଲକାତାରୁ ବିମାନଯୋଗେ ସେମାନଙ୍କୁ ବଙ୍ଗଳାଦେଶ ପଠାଯିବ

ମେଳାର ପ୍ରଥମ ପାଞ୍ଚଦିନ ବ୍ୟବସାୟୀଙ୍କ ପାଇଁ ସଂରକ୍ଷିତ ଥିଲା

ଏହି ଚଳଚ୍ଚିତ୍ର ଉତ୍ସବରେ ଅମିତାଭ ବଚ୍ଚନ ରଜନୀକାନ୍ତଙ୍କ ଭଳି ବିଶିଷ୍ଟ ଚଳଚ୍ଚିତ୍ର ତାରକାଙ୍କ ଚର୍ଚ୍ଚିତ ସିନେମାଗୁଡ଼ିକ ପ୍ରଦର୍ଶନ କରାଯିବ ଏହି ଅବସରରେ ଫ୍ରାନ୍ନର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ଇଶାବେଲି ହପର୍ଟଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯିବ

ଏହି ମ୍ୟାଚ୍ରେ ବିଜୟଲାଭ କଲେ ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ

ଗତକାଲି କ୍ରୀଡ଼ା ପରିଚାଳନା କମିଟି ବୈଠକରେ ଏହି ନିଷ୍ପଭି ନିଆଯାଇଛି